ମାଳଦ୍ୱୀପରେ ରାଷ୍ଟ୍ରପତି ପଦପାଇଁ ଭୋଟ୍ଗ୍ରହଣ ଚାଲିଛି

ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ସେବା ପ୍ରଦାନ କେନ୍ଦ୍ରରେ ମାଗଣା ଏବଂ ବିନା କାଗଜପତ୍ରରେ ଚିକିତ୍ସା ସ୍ୱବିଧା ଯୋଗାଇ ଦିଆଯିବ

ଏହି ଯୋଜନା ଅଧୀନରେ ହିତାଧିକାରୀମାନେ ସେବା ପ୍ରଦାନକାରୀ ନେଟ୍ୱର୍କ ମାଧ୍ୟମରେ ଦେଶ ବାହାର୍ତ ଆସି ସମଗ୍ର ଦେଶରେ ଉପଲହ୍ଧ ସେବା ସ୍ୱବିଧାକୁ ମଧ୍ୟ ଅନାୟାସରେ ହାସଲ କରିପାରିବେ

ପିଏମ୍ ସିକିମ୍ ସିକିମ୍ର ସର୍ବପ୍ରଥମ ବିମାନ ବନ୍ଦର କାର୍ଯ୍ୟ ଶେଷ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପାକ୍ୟଙ୍ଗ୍ ବିମାନ ବନ୍ଦରକୁ ଉଦ୍ଘାଟନ କରିବେ

ଦେଶର ବିମାନ ଚଳାଚଳ କ୍ଷେତ୍ରରେ ସିକିମ୍କୁ ସ୍ଥାନ ମିଳିବା ସହ ଏହି ସବୁଜ ବିମାନ ବନ୍ଦରଦ୍ୱାରା କେନ୍ଦ୍ର ସରକାରଙ୍କର ଉଡ଼ାନ୍ ଯୋଜନାରେ ଆଞ୍ଚଳିକ ସ୍ତରର ବିମାନ ଯୋଗାଯୋଗରେ ମଧ୍ୟ ସୁବିଧା ମିଳିବ

ରାଜନାଥ ଜେକେ ପୋଲ୍ସ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଜାମ୍ମୁ ଏବଂ କାଶ୍କୀରରେ ନିର୍ଦ୍ଧାରିତ କାର୍ଯ୍ୟସ୍ତଚୀ ଅନୁଯାୟୀ ପୌର ପରିଷଦ ଏବଂ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ଗତକାଲି ଭଦୋଦରାଠାରେ ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସାମ୍ଭାଦିକମାନଙ୍କୁ ସେ ଏହା କହିଛନ୍ତି ସେ କହିଛନ୍ତି ଏହି ନିର୍ବାଚନ ସବୁ ଦଳକୁ ଜାମ୍ମୁ ଏବଂ କାଶ୍ମୀର ଜନସାଧାରଣଙ୍କ ସହ ମତ ବିନିମୟ କରିବା ପାଇଁ ଏକ ସୁଯୋଗ ଦେବ

ଜେକେ ଗନ୍ଫାଇଟ୍ ଜନ୍ମୁ କାଶ୍ମୀର ପୁଲ୍ୱାମା କିଲ୍ଲାସ୍ଥିତ ତ୍ରାଲ୍ ସବ୍ଡିଭିଜନ୍ରେ ସୁରକ୍ଷା ବଳ ସହିତ ଗୁଳିଗୋଳା ବିନିମୟରେ ଏକ ଅଞ୍ଜାତ ସନ୍ତାସବାଦୀର ପ୍ରାଣହାନୀ ଘଟିଛି ତେବେ ତ୍ରାଲ୍ ସବ୍ଡିଭିଜନର ଆରିପଲ୍ ନିକଟସ୍ଥ ଡର୍ ଗନାଇ ଗଣ୍ଡ ଆବାସିକ ଅଞ୍ଚଳରେ ସନ୍ତାସବାଦୀମାନଙ୍କର ଉପସ୍ଥିତିର ସ୍ଟଚନା ପାଇ ସେନାବାହିନୀ ସିଆର୍ପିଏଫ୍ ଏବଂ ସ୍ୱତନ୍ତ୍ର କାର୍ଯ୍ୟାନୁଷାନ ଦଳ ପକ୍ଷରୁ ମିଳିତ ଭାବେ ସେମାନଙ୍କ ଉପରକୁ ଗୁଳିଗେଳା ବିନିମୟ କରାଯାଇଥିବାବେଳେ ସମ୍ପୃକ୍ତ ସ୍ଥାନକୁ ଘେରାଉ କରାଯାଇ ତଲାସୀ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି ସନ୍ଦିଗ୍ପସ୍ଥଳୀ ନିକଟରେ ସୁରକ୍ଷା ବାହିନୀ ପହଞ୍ ପରେ ସେଠାରେ ଲୁଚି ରହିଥିବା ସନ୍ତାସବାଦୀମାନେ ଗୁଳିଚାଳନା କରିଥିଲେ ବୋଲି ସୁରକ୍ଷା ସୂତ୍ରରୁ ଜଣାପଡ଼ିଛି

ଜେଟ୍ଲୀ ହଲାଣ୍ଡେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ରାଫେଲ୍ ଚୁକ୍ତି ସଂକ୍ରାନ୍ତରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ହଲାଶ୍ଡେ ନିଜର ପୂର୍ବ ବିବୃଭି ବଦଳେଇ ଦେଇଛନ୍ତି ଶ୍ରୀ କେଟ୍ଲୀ କହିଛନ୍ତି ଦାସଲ୍ଟ୍ କମ୍ପାନୀଦ୍ୱାରା ରିଲାଏନ୍ସକୁ ବିଦେଶୀ ଅଂଶୀଦାର କମ୍ପାନୀ ଭାବେ ବାଛିବା କ୍ଷେତ୍ରରେ ଭାରତ କିମ୍ବା ଫ୍ରାନ୍ସ ସରକାରଙ୍କ କୌଣସି ଭୂମିକା ନାହିଁ ଶ୍ରୀ କେଟ୍ଲୀ ଫେସ୍ବୁକ୍ରେ ଲେଖିଥିବା ଏକ ପୋଷ୍ଟରେ କୁହାଯାଇଛି ଫ୍ରାନ୍ସ ସରକାର ଏବଂ ଦାସଲ୍ଟ୍ ଆଭିଏସନ୍ କମ୍ପାନୀ ଏକ ବିବୃଭିରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କ ବିବୃତ୍ତିରେ ପରିବର୍ତ୍ତନ କରାଯାଇ ନଥିବା ଦର୍ଶାଯାଇଛି ସେ କହିଛନ୍ତି ଦାସଲ୍ଟି ଆଭିଏସନ୍ କମ୍ପାନୀ ବିଦେଶୀ ଅଂଶୀଦାରମାନଙ୍କୁ ନିଜେ ସ୍ଥିର କରିଛି

ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ରାଫୋଲ୍ ଲଢୁଆ ବିମାନ କ୍ରୟ ଚୁକ୍ତି ପାଇଁ ଭାରତୀୟ ଅଂଶୀଦାର ଭାବେ ଦାସଲ୍ଟ୍ କମ୍ପାନୀର ନିଷ୍କଭି କ୍ଷେତ୍ରରେ ସରକାର ହସ୍ତକ୍ଷେପ କରି ନାହାନ୍ତି

ରାଫେଲ୍ ବିମାନର ନିର୍ମାତା ଦାସଲ୍ଟ୍ ଆଭିଏସନ୍ କମ୍ପାନୀ କହିଛି ରିଲାଏନ୍ସ୍ ଡିଫେନ୍ସ୍ କମ୍ପାନୀକୁ ଭାଗୁଆଳି କରିବାପାଇଁ କମ୍ପାନୀ ପକ୍ଷରୁ ନିଶ୍ଚିତ କରାଯାଇଛି ଏବଂ ମେକ୍ ଇନ୍ ଇଷ୍ଡିଆ ନୀତି ଆଧାରରେ ଅନିଲ୍ ଅମ୍ଘାନୀଙ୍କ ଏହି କମ୍ପାନୀକୁ ଅଂଶୀଦାର ଭାବେ ବଛାଯାଇଛି ଇଲେକ୍ସନ କମିଶନ୍ ଭାରତୀୟ ନିର୍ବାଚନ କମିଶନ୍ ମଧ୍ୟପ୍ରଦେଶ ଛତିଶଗଡ଼ ରାଜସ୍ଥାନ ଓ ମିକୋରାମ୍ ଆଦି ରାଜ୍ୟଗୁଡ଼ିକର ଭୋଟର ତାଲିକା ସମେତ ସବୁ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପଗୁଡ଼ିକର ନିୟନ୍ତ୍ରିତ ଅଡିଟ୍ କରିବାପାଇଁ ନିଷ୍କଭି ନେଇଛନ୍ତି ବର୍ଷ ଶେଷଆଡ଼କୁ ଏହି ଚାରୋଟିଯାକ ରାଜ୍ୟରେ ନିର୍ବାଚନ ହେବ ନିର୍ବାଚନ କମିଶନ ପକ୍ଷରୁ ଏହି ରାଜ୍ୟଗୁଡ଼ିକର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଲେଖାଯାଇଥିବା ଚିଠିଗୁଡ଼ିକରେ କୁହାଯାଇଛି ଭୋଟର ତାଲିକା ଭୋଟ୍ ଗ୍ରହଣ କେନ୍ଦ୍ର ଏବଂ ଇଭିଏମ୍ଗୁଡ଼ିକର ମହକୁଦୀକରଣ ସଂକ୍ରାନ୍ତରେ ଆମ୍ବଳଚ୍ଚଳ ନିୟନ୍ତିତ ଅଡିଟ୍ କରାଯାଉ ଏ ସଂକ୍ରାନ୍ତ ସବୁ ସ୍ଚ୍ଚନା ଓ ସ୍କ୍ଷୀକରଣ ଅଡିଟ୍ କଲାଦିନ ତୁରନ୍ତ ନିର୍ବାଚନ କମିଶନ୍ଙ୍କ ନିକଟକୁ ପଠାଇବାପାଇଁ ପରାମର୍ଶ ଦିଆଯାଇଛି

ସରକାରୀଭାବେ କୁହାଯାଇଛି କୌଣସି ସୂତ୍ରରୁ ଖବରପାଇଲା ପରେ ବର୍ପେଟା କିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଅଟକ ରଖାଯାଇଛି

ବର୍ତ୍ତମାନ ରାଷ୍ଟ୍ରପତି ଅବଦୁଲ୍ଲୁ ୟାମିନ୍ ଓ ମିଳିତ ବିରୋଧି ଦଳ ପ୍ରାର୍ଥୀ ଇବ୍ରାହିମ୍ ମହମ୍ମଦ ସୋଲିହଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି

ରାଜଧାନୀ ମାଲେ ନଗରୀରେ ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକ ଖୋଲିଯିବା ପରେ ଲୋକମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି ମାଳଦ୍ୱୀପର ପ୍ରବାସୀ ନାଗରିକମାନେ ଶ୍ରୀଲଙ୍କାର କଲମ୍ବୋ ନଗରୀରେ ବହୁ ସଂଖ୍ୟାରେ ରହୁଥିବାରୁ ସେଠାରେ ମଧ୍ୟ ଭୋଟ୍ଗ୍ରହଣ କେନ୍ଦ୍ର ଖୋଲାଯାଇଛି ଆଜି ସକାଳେ ଉଭୟ ପ୍ରାର୍ଥୀ ନିକ ନିଜର ଭୋଟ୍ ଦେଇସାରିଛନ୍ତି

ଆଜି ଅପରାହୁରେ ଭୋଟ୍ ଗ୍ରହଣ ସରିବା ପରେ ପରେ ଭୋଟ୍ ଗଣତି ଆରମ୍ଭ ହେବ ଏବଂ ପ୍ରାଦେଶିକ ଭୋଟ୍ ଫଳାଫଳ ମଧ୍ୟରାତ୍ରୀ କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ଜଣାପଡ଼ିବ

ରାଷ୍ଟ୍ରପତିଙ୍କ ସପକ୍ଷରେ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକ ଜବର ଦଖଲ ହୋଇପାରେ ବୋଲି ବିରୋଧି ଦଳ ଓ ନିର୍ବାଚନ କମିଶନଙ୍କଦ୍ୱାରା ନିଯୁକ୍ତ ବିଦେଶୀ ତଦାରଖକାରୀମାନେ ଆଶଙ୍କା କରୁଛନ୍ତି ଗତକାଲି ପୁଲିସ୍ ବିରୋଧି ଦଳ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟିର ପ୍ରଚାର ମୁଖ୍ୟାଳୟ ଉପରେ ଚଢ଼ଉ କରି ବହୁ ସମୟ ପର୍ଯ୍ୟନ୍ତ ଖାନତଲାସୀ କରିଥିଲା ନିର୍ବାସନରେ ଥିବା ପୂର୍ବତନ ରାଷ୍ଟ୍ରପତି ନସୀବ୍ଙ୍କ ସମେତ ଦୋଷୀ ସାବ୍ୟସ୍ତ ବିରୋଧି ଦଳ ନେତାମାନଙ୍କର ଉପଯୁକ୍ତ ବିଚାର ପାଇଁ ସୁପ୍ରିମ୍କୋର୍ଟ ରୟ ଦେବାପରେ ଗତ ଫେବୃୟାରୀ ମାସର୍ ସେ ଦେଶରେ କର୍ରରୀକାଳୀନ ପରିସ୍ଥିତି କାରି କରାଯାଇଛି

ଟ୍ୱିଟ୍ କରି ନିଜର ଶୋକବାର୍ତ୍ତାରେ ଶ୍ରୀ କୋବିନ୍ଦ୍ ତାଙ୍କର ପରିବାର ଓ ସମ୍ପର୍କୀୟମାନଙ୍କୁ ସମବେଦନା ଜଣାଇଛନ୍ତି ଚଳଚ୍ଚିତ୍ରରେ ମହିଳାମାନଙ୍କ ଚରିତ୍ରକୁ ଧୈର୍ଯ୍ୟଶୀଳା ଓ ମାନସିକ ଶକ୍ତିଶାଳୀ ଭାବେ ପ୍ରତିପାଦନ କରି ସମାଜରେ ସମ୍ଭେଦନ ସୃଷ୍ଟି କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ରାଷ୍ଟପତି କହିଛନ୍ତି ସ୍ବଚନା ଓ ପ୍ରସାରଣ ମନ୍ତ୍ରୀ କର୍ଷେଲ ରାଜ୍ୟବର୍ଦ୍ଧନ ରାଥୋଡ୍ ସ୍ୱନାମଧନ୍ୟା ଲେଖିକା ଓ ନିର୍ଦ୍ଦେଶିକା କ୍ସନା ରାଜ୍ମୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ରାଥୋଡ୍ କହିଛନ୍ତି ଦାମନ୍ ରୁଦାଲି ଓ ଡର୍ମିଆଁ ଭଳି ଲୋକପ୍ରିୟ ଚଳଚ୍ଚିତ୍ରଗୁଡ଼ିକ ମାଧ୍ୟମରେ ସ୍ୱର୍ଗତ ରାଜ୍ମୀ ଭାରତୀୟ ଚଳଚ୍ଚିତ୍ର କଗତରେ ପରିବର୍ତ୍ତନ ଆଣିଥିଲେ ଏଭଳି ଦ୍ୟୁଖଦ ସମୟରେ ତାଙ୍କ ପରିବାର ଓ ବନ୍ଧୁବାନ୍ଧବମାନଙ୍କ ପ୍ରତି ଶ୍ରୀ ରାଥୋଡ୍ ସମବେଦନା ଜ୍ଞାପନ କରିଚ୍ଛନ୍ତି ଏସିଆ କପ୍ ଏସିଆ କପ୍ କ୍ରିକେଟ୍ ଟୁର୍ଷ୍ଣାମେଣ୍ଟ୍ର ସୁପର୍ ଫୋର୍ ମ୍ୟାଚ୍ର ଅଂଶସ୍ୱର୍ପ ଆକି ଦୁବାଇଠାରେ ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ ସେହିଭଳି ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ଆଫଗାନିସ୍ଥାନକୁ ଭେଟିବ

ରେସ୍ଲିଂ ସ୍ଲୋଭାକିଆର ତ୍ରନ୍ଭାଠାରେ ଚାଲିଥବବା କୁନିୟର୍ ବିଶ୍ୱ କୁସ୍ତି ପ୍ରତିଯୋଗିତା ଫାଇନାଲ୍ରେ ଭାରତର ଦୀପ ପୁନିଆ ଆଜି ଟର୍କିର ଅରିଫ୍ ଓଜେନ୍ଙ୍କ ସହ ମୁକାବିଲା କରିବେ